ଖଣ୍ଡପୀଠ କହିଛନ୍ତି ଦୋଷୀ ବ୍ୟକ୍ତିମାନେ ଯେଉଁ ବିଷୟ ଉହାପନ କରିଛନ୍ତି ପର୍ବର୍ ସର୍ବୋଚ୍ଚ ଅଦାଲତ ସେଗ୍ରଡ଼ିକର ବିବେଚନା କରିସାରିଛନ୍ତି ପୂର୍ବର୍ ଅଦାଲତରେ ସମୀକ୍ଷା ଆବେଦନକୁ ବିରୋଧ କରି ସଲିସିଟର ଜେନେରାଲ୍ ତ୍ରଷାର ମେହେଟ୍ଟା କହିଥିଲେ ଦୋଷୀ ବ୍ୟକ୍ତିମାନେ କୌଣସି କ୍ଷମା ପାଇବା ପାଇଁ ହକ୍ଦାର ନୁହନ୍ତି ସେ କହିଥିଲେ ଏଭଳି କିଛି ଅପରାଧ ଥାଏ ଯେଉଁଠି ମାନବିକତା ଆଖିରେ ମଧ୍ୟ ଲୁହ ଆସିଯାଏ ଓ ଏହା ସେହିଭଳି ଏକ ମାମଲା ଶ୍ରୀ ମେହେଟ୍ଟା କହିଥିଲେ ଦୋଷୀ ବ୍ୟକ୍ତିମାନେ ମାମଲାର ଫୈସଲାରେ ବିଳମ୍ୟ ଘଟିବା ପାଇଁ ସମ୍ମିଳିତୀ ଉଦ୍ୟମ ଚଳାଇଛନ୍ତି କିନ୍ତ୍ର ଆଇନ୍ ତା ବାଟରେ କାର୍ଯ୍ୟ କରିବ

ଝାଡ଼ଖଣ୍ଡ କ୍ୟାମ୍ପନିଂ ଝାଡ଼ଖଣ୍ଡର ପଞ୍ଚମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଆଳି ପ୍ରଚାର ଶେଷ ହୋଇଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ବିଜେପି କଂଗ୍ରେସ ଜେଏମ୍ଏମ୍ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା ଓ ଏଜେଏସ୍ୟୁ ସମେତ ସବୁ ରାଜନୈତିକ ଦଳଗୁଡ଼ିକର ତୁଙ୍ଗନେତାମାନେ ଭୋଟରମାନଙ୍କୁ ଆକୁଷ୍ଟ କରିବା ପାଇଁ ଶେଷ ଉଦ୍ୟମ କରିଥିଲେ ଦେଓଘରର ସାରଥଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ବିଜେପି କାର୍ଯ୍ୟକାରୀ ସଭାପତି କେପି ନଡ୍ରା କହିଛନ୍ତି ତାଙ୍କ ପାର୍ଟି କ୍ଷମତାକୁ ଫେରିଲେ ଅନୁସ୍ଚୀତ କାତି ଓ ଉପଜାତି ବର୍ଗକୁ ମିଳୁଥିବା ସଂରକ୍ଷଣ ଉପରେ କୌଣସି ପ୍ରଭାବ ବିନା ଓବିସିମାନଙ୍କୁ ଅତିରିକ୍ତ ସଂରକ୍ଷଣ ଯୋଗାଇବା ଲାଗି ଏକ କମିଟି ଗଠନ କରିବ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଖା କହିଛନ୍ତି ରାଜ୍ୟରେ ବିଜେପି କ୍ଷମତାକୁ ଫେରିଲେ ବିକାଶ କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବ କେଏମ୍ଏମ୍ ଓ ଆର୍କେଡି ନେତାମାନଙ୍କ ସହ ପାକୁରଠାରେ ଏକ ନିର୍ବାଚନ ସଭାରେ ଅଂଶଗ୍ରହଣ କରି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ବାଡ୍ରା କହିଛନ୍ତି ବିଜେପି ଝାଡ଼ଖଣ୍ଡର ଲୋକମାନଙ୍କୁ କେବଳ ମିଥ୍ୟା ପ୍ରତିଶ୍ରତି ଦେଉଛି ରଘୁବର ଦାସ ସରକାରଙ୍କର ସମାଲୋଚନା କରି ସେ କହିଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ସେମାନଙ୍କର ଜମି ଉପରୁ ଅଧିକାର ହରାଇଛନ୍ତି ମହାମେଣ୍ଟ ସପକ୍ଷରେ ମତଦାନ କରିବାକୁ ଭୋଟରମାନଙ୍କୁ ନିବେଦନ କରି ଜେଏମ୍ଏମ୍ ସଭାପତି ଶିବୁସୋରେନ କହିଛନ୍ତି ବିଜେପି ଶାସନ କାଳରେ ଆଦିବାସୀ ସମ୍ପ୍ରଦାୟର ସ୍ୱାର୍ଥକୁ ଉପେକ୍ଷା କରାଯାଇଛି ଝାଡ଼ଖଣ୍ଡ ବିକାଶମୋର୍ଚ୍ଚା ସଭାପତି ବାବୁଲାଲ ମରାଣ୍ଡି ତାଙ୍କ ଦଳ କ୍ଷମତାକୁ ଆସିଲେ ଝାଡ଼ଖଣ୍ଡରେ ଶିଳ୍ପସଂସ୍ଥାମାନ ପ୍ରତିଷ୍ଠା କରାଯିବ ବୋଲି ପ୍ରତିଶ୍ରତି ଦେଇଛନ୍ତି

ଭାରତରେ ଡିକିଟାଲ୍ ପ୍ରତିଭାର ବିକାଶ ପାଇଁ ଏହି ପଦକ୍ଷେପ ନିଆଯାଉଛି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ କହିଛନ୍ତି ଏହି କାର୍ଯ୍ୟକ୍ରମ ନିଯୁକ୍ତି ବୃଦ୍ଧି କରିବା ସଂଗେ ସଂଗେ ପ୍ରତିଭାଶାଳୀ ବିଦ୍ୟାର୍ଥୀମାନଙ୍କୁ ଡିଜିଟାଲ୍ କ୍ଷେତ୍ରରେ ଅଗ୍ରଗାମୀ କରାଇବ

ନକ୍ବୀ ମାନରିଟି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକ୍ବୀ କହିଛନ୍ତି ନାଗରିକ ସଂଶୋଧନ ଆଇନ୍ ଲାଗୁ ହେବା ଦ୍ୱାରା କୌଣସି ଭାରତୀୟ ନାଗରିକ ତାଙ୍କର ନାଗରିକତ୍ୱ ହରାଇବେ ନାହିଁ ନୂଆଦିଲ୍ଲୀରେ ଆଜି ସଂଖ୍ୟାଲଘୁ ଦିବସ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଏହି ଆଇନ୍ କେବଳ ନାଗରିକତ୍ୱ ପ୍ରଦାନ ପାଇଁ ଉଦ୍ଦିଷ୍ଟ ଓ ଏହାଦ୍ୱାରା କୌଣସି ବ୍ୟକ୍ତିଙ୍କର ନାଗରିକତ୍ୱ ଲୋପ ପାଇବ ନାହିଁ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ସାମ୍ପ୍ରଦାୟିକ ଧାରଣା ସୃଷ୍ଟି କରି ଓ ବିଭାଜନକାରୀ ରାଜନୀତି କରି ଲୋକମାନଙ୍କ ମଧ୍ୟରେ ଭୟ ସଞ୍ଚାର କରୁଛନ୍ତି ବୋଲି ସେ ଦୋଷାରୋପ କରିଛନ୍ତି ଦେଶରେ ସଦ୍ଭାବନା ବଜାୟ ରଖିବା ପାଇଁ ଏଭଳି ଶକ୍ତିଗୁଡ଼ିକ ବିରୁଦ୍ଧରେ ସଂଗ୍ରାମ କରିବାକୁ ସେ ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି

ପରେ ସେମାନଙ୍କ ବିରୁଦ୍ଧରେ ଦଣ୍ଡ ଘୋଷଣା କରାଯିବ

ସ୍ୱତନ୍ତ୍ର ସରକାରୀ ଓକିଲ ଶ୍ରୀ ଚାନ୍ଦ କହିଛନ୍ତି ଅଦାଲତ ସାହାବାଜ ହୁସେନ ନାମକ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିବା ବେଳେ ମହମ୍ମଦ ସୈଫ୍ ମହମ୍ମଦ ସରଓ୍ୱାର୍ ଆଜମି ମହମ୍ମଦ ସଲମନ ଓ ସୈଫୁର୍ ରେହେମାନଙ୍କୁ ଭାରତୀୟ ପିଙ୍ଗଳ ଆଇନ୍ର ବିଭିନ୍ନ ଧାରା ଅନୁସାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଏହି ମାମଲାର ତିନି ଜଣ ଅଭିଯୁକ୍ତ ଫେରାର୍ ଥିବା ବେଳେ ଆଉ ତିନି କଣ ଅଭିଯୁକ୍ତ ହାଇଦ୍ରାବାଦ ଓ ଦିଲ୍କୀର ଜେଲ୍ଗୁଡ଼ିକରେ ରହିଚ୍ଛନ୍ତି ଏଫ୍ଏମ୍ ପ୍ରି ବଜେଟ୍ ମିଟ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗ୍ରଡ଼ିକର ଅର୍ଥମନ୍ତ୍ରୀମାନଙ୍କ ସହ ପ୍ରାକ୍ ବଜେଟ୍ ଆଲୋଚନା କରିଛନ୍ତି ଶ୍ରୀମତୀ ସୀତାରମଣ କେନ୍ଦ୍ର ସରକାରଙ୍କ ସହଯୋଗ ମୂଳକ ସଂଘୀୟ ବ୍ୟବସ୍ଥା ନୀତିର ବ୍ୟାଖ୍ୟା କରି ଅର୍ଥନୈତିକ ବିକାଶକ୍ତ ତ୍ୱରାନ୍ୱିତ କରିବା ଦିଗରେ ସରକାର ନେଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ବର୍ଷ୍ଣନା କରିଛନ୍ତି ରାଜ୍ୟଗୁଡ଼ିକ ଦେଇଥିବା ବିଭିନ୍ନ ପ୍ରସ୍ତାବକୁ ସ୍ୱାଗତ କରି ସେମାନଙ୍କର ପ୍ରସ୍ତାବଗୁଡ଼ିକର ଆମ୍ବଳଚଳ ପରୀକ୍ଷାନିରୀକ୍ଷା କରାଯିବ ଓ ସେଗୁଡ଼ିକ ଉପରେ ଉପଯୁକ୍ତ ବିଚାର କରାଯିବ ବୋଲି ପ୍ରତିଶ୍ରତି ଦେଇଛନ୍ତି ବୈଠକ ସମୟରେ ରାଜ୍ୟଗୁଡ଼ିକୁ ସେମାନଙ୍କର ମତାମତ ଦେବାର ସୁଯୋଗ ମିଳିଥିବାରୁ ସେମାନେ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି ରାଜ୍ୟଗୁଡ଼ିକ ଅର୍ଥନୈତିକ ଅଭିବୃଦ୍ଧି ପୁଞ୍ଜିନିବେଶ ସମ୍ଭଳ ଆବଶ୍ୟକତା ଓ ଆର୍ଥିକ ନୀତି ଆଦି ପ୍ରସଙ୍ଗ ଉପରେ ସେମାନଙ୍କର ମତାମତ ଦେଇଥିଲେ

ବୈଠକରେ ଗୋଆ ହରିଆଣା ଓ ପ୍ରଡ୍ରଚେରୀର ମୁଖ୍ୟମନ୍ତ୍ରୀ ଏବଂ ଅର୍ଚ୍ଚଣାଚଳ ପ୍ରଦେଶ ବିହାର ଦିଲ୍ଲୀ ତାମିଲନାଡୁ ଓ ତ୍ରିପୁରାର ଉପମୁଖ୍ୟମନ୍ତ୍ରୀମାନେ ଯୋଗଦେଇଥିଲେ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ

ତାମିଲରେ ଚୋ ଧର୍ମନ୍ଙ୍କୁ ତାଙ୍କର ଉପନ୍ୟାସ 'ସ୍ଟଲ୍' ପାଇଁ ଓ ଗୁଜରାତିରେ ରୀତାଲାଲ ବୋରି ସାଗରଙ୍କୁ ତାଙ୍କର ପ୍ରବନ୍ଧ 'ମୋଜାମା ରେବୁ ରେ' ପାଇଁ ପୁରସ୍କୃତ କରାଯାଇଛି ସଂସ୍କୃତରେ ପେନ୍ନା ମଧୁସ୍ଦନଙ୍କୁ ତାଙ୍କର କବିତା 'ପ୍ରଜ୍ଞାଚକ୍ଷୁଶଂ' ପାଇଁ ପୁରସ୍କୃତ କରାଯାଇଥିଲା ବେଳେ ଉର୍ଦ୍ଦୁରେ ଶାଫେ କିଦୱେଙ୍କୁ ତାଙ୍କର ଜୀବନୀ 'ସାଓ୍ୱନେଃ ସର୍ ସୟଦ୍ ଏକ୍ ବଜଦୀଦ୍' ପାଇଁ ପୁରସ୍କୃତ କରାଯିବ ଓଡ଼ିଆରେ ତରୁଣକାନ୍ତି ମିଶ୍ର ତାଙ୍କର କ୍ଷୁଦ୍ରଗଳ୍ପ 'ଭାସ୍ୱତୀ' ପାଇଁ ପୁରସ୍କୃତ ହେଉଥିବା ବେଳେ ଅସମୀୟାରେ ଜୟଶ୍ରୀ ଗୋସ୍ୱାମୀ ମହନ୍ତ ତାଙ୍କର ଉପନ୍ୟାସ 'ଚାଣକ୍ୟ' ପାଇଁ ପୁରସ୍କୃତ ହେବେ ବଙ୍ଗଳାରେ ଚିନ୍ମୟ ଗୁହାଙ୍କୁ ତାଙ୍କର ପ୍ରବନ୍ଧ 'ଘୁମରଦର୍କା ଥେଲେ' ପାଇଁ ପ୍ରରସ୍କୃତ କରାଯାଉଥିବା ବେଳେ ବୋଡୋ ଭାଷାରେ ଫ୍ରକନ୍ ଚ ବସୁମତାରୀଙ୍କୁ ତାଙ୍କର କବିତା 'ଅଖାଇ ଅଥୁମ୍ନିଫରାଇ' ପାଇଁ ପୁରସ୍କୃତ କରାଯାଉଛି ଡୋଗ୍ରି ଭାଷାରେ ଓମ୍ ଶର୍ମା ଜନ୍ଦ୍ରିଆରୀଙ୍କୁ ତାଙ୍କର ପ୍ରବନ୍ଧ 'ବାନ୍ଦ୍ରଲ୍ତା ଦର୍ପଣ' ପାଇଁ ପୁରସ୍କୃତ କରାଯିବ କନ୍ନଡ ଭାଷାରେ ବିଜୟଙ୍କୁ ତାଙ୍କର ଆତ୍ମଜୀବନୀ 'କୁଡି ଏସାରୁ' ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଛି କାଶ୍ମୀର ଭାଷାରେ ଅଖ ୟାଦ ଅଖ କୟାମତ କ୍ଷୁଦ୍ରଗଳ୍ପଗୁଡ଼ିକ ପାଇଁ ଅବଦୁଲ ଆହଦ୍ ହାଜିନିଙ୍କୁ ପୁରସ୍ଚୃତ କରାଯାଇଛି

ମୈଥିଲିରେ କୁମାର ମନିଶ ଅରବୀନ୍ଦଙ୍କୁ ତାଙ୍କର କବିତା 'ଜିଙ୍ଗିକ୍ ଓରିଆଓଁ କରାଇତ୍' ପାଇଁ ଓ ମାଲାୟଲମରେ ଭି ମଧୁସ୍ତଦନନ ନାୟାରଙ୍କୁ ତାଙ୍କର କବିତା 'ଆଚନ୍ ପିରାନ୍ନା ବୀଦୁ' ପାଇଁ ପୁରସ୍କୃତ କରାଯାଇଛି